ଏଠାକୁ ଆସିଲେ ମୁଁ ବହୁତ ଖୁସି ଅନୁଭବ କରିଥାଏ ତେଣୁ ପୁରୀ ଆସିବାକୁ ଭଲପାଏ ବୋଲି ଆକି ପୁରୀ ଗସ୍ତ କାଳରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଶମାଧ୍ଧମକୁ ଏଭଳି ମତ ଦେଇଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଆହତଙ୍କୁ ଚିକିହା କରିବା ପାଇଁ ଅସ୍ସିଶଲ୍ୟ ନ୍ୟୁରୋ ସର୍କରୀ ବିଭାଗର ଡାକ୍ତରମାନଙ୍କୁ ନେଇ ସ୍ୱତନ୍ତ ଟିମ୍ ଗଠନ କରାଯାଇଛି

ବିଦ୍ୟାଳୟରେ ପହଞ୍ ବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ପରେ ଶ୍ରୀ ଧୋତ୍ରେ ବିଦ୍ୟାଳୟ ପରିସରରେ ଥିବା ଗୌତମବୁଦ୍ଧ ପ୍ରତିମୂର୍ଭିରେ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ ଏହି ଅବସରରେ ଶ୍ରୀ ଧୋତ୍ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଫଳରେ ସକାଳୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା କଣାପଡିଛି

ଏଥ୍ପାଇଁ ଏହିସବୁ ଜିଲ୍ଲା ଗୁଡ଼ିକରେ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି